ପିଏମ୍ ୟୁପି ସିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶ ମ୍ରଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟେଲିଫୋନ୍ କରି ହାଥରସ ସାମ୍ରହିକ ବଳାକ୍ରାର ଓ ଆକ୍ରମଣ ଘଟଣାର ଅପରାଧୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନ୍ଷାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏହି ଘଟଣାରେ ଜଣେ ବାରିକାଙ୍କୁ ସାମହିକ ବଳାକାର କରାଯାଇ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ଏହା ପରେ ଦିଲ୍ଲୀର ଏକ ହସ୍କିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଏହି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି ଓ ସେମାନଙ୍କର ବିଚାର ଫାଷ୍ଟ୍ରାକ ଅଦାଲତରେ ହେବ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଏକ ତିନିଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ତଦନ୍ତକାରୀ ଦଳର ମୁଖ୍ୟ ରାଜ୍ୟ ଘରୋଇ ସଚିବ ଭଗବାନ ସ୍ୱରୂପ ରହିବେ ତଦନ୍ତକାରୀ ଦଳର ଅନ୍ୟ ଦୁଇଜଣ ସଦସ୍ୟ ଡେପୁଟି ପୋଲିସ୍ ଆଇଜି ଚନ୍ଦ୍ରପ୍ରକାଶ ଓ ପ୍ରୋଭିନ୍ସିଆଲ ଆର୍ମଡ୍ କନଷ୍ଟବ୍ଲାରୀର ସେନା ନାୟକ ଆଗ୍ରା ପୁନମ୍ ରହିବେ

ମୃତ ବାଳିକାଙ୍କର ପରିବାରବର୍ଗଙ୍କୁ ନ ଜଣାଇ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିବା ଅଭିଯୋଗକୁ ଉତ୍ତରପ୍ରଦେଶ ପୋଲିସ୍ ଖଣ୍ଡନ କରିଛି

ପ୍ରଥମେ ତାଙ୍କୁ ଆଲିଗଡ଼ ହସ୍କିଟାଲକୁ ନିଆଯାଇଥିଲା ସେଠାରେ ତାଙ୍କର ସ୍ପାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ନ୍ତ୍ରାଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା

ସେ କହିଛନ୍ତି କୃଷିକ୍ଷେତ୍ରରେ ସଂସ୍କାର ଆଣୁଥିବା ବିଲ୍ଗୁଡ଼ିକୁ ବିରୋଧ କରାଯିବା ଦ୍ୱାରା କୃଷକମାନଙ୍କୁ ସେମାନଙ୍କର ପଦାର୍ଥଗୁଡ଼ିକର ବିକ୍ରୟ ପାଇଁ ମିଳିବାକୁ ଥିବା ସ୍ୱାଧୀନତାରୁ ବଞ୍ଚ୍ଚତ କରାଯିବ ଯେଉଁମାନେ ଏଭଳି ବିରୋଧ କରୁଛନ୍ତି ସେମାନେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ପଦାର୍ଥ ବିକ୍ରୟ କରିବାର ସ୍ୱାଧୀନତା ମିଳିବାକୁ ଚାହୁଁନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଆମ ସମ୍ଭାଦଦାତା ଜଣାଇଛନ୍ତି ନୂଆ ବ୍ୟବସ୍ଥା କୃଷକମାନଙ୍କୁ ଏପିଏମ୍ସି ମଣ୍ଡି ଛଡ଼ା ଅନ୍ୟ ସ୍ଥାନରେ ସେମାନଙ୍କର ଉତ୍ପାଦିତ ପଦାର୍ଥଗୁଡ଼ିକୁ ବିକ୍ରୟ କରିବାର ସୁଯୋଗ ପ୍ରଦାନ କରିବ ହରିଜନ ସେବକ ସଂଘ ହରିଜନ ସେବକ ସଂଘ ଆଜି ଏହାର ପ୍ରତିଷ୍ଠା ଦିବସ ପାଳନ କରୁଛି

ବ୍ରିଟିଶ ସରକାରଙ୍କର ବିଭାଜନ ଶାସନ ନୀତିକୁ ଗାନ୍ଧିଜୀ ତୀବ୍ର ବିରୋଧ କରିଥିଲେ ହିନ୍ଦୁଧର୍ମର ହରିଜନ ସଂପ୍ରଦାୟର ଲୋକମାନଙ୍କୁ ଏକ ପୃଥକ ଭୋଟର ଭାବେ ରଖିବା ପାଇଁ ବ୍ରିଟିଶ ସରକାରଙ୍କ ଚକ୍ରାନ୍ତକୁ ଗାନ୍ଧିଜୀ ବିରୋଧ କରିଥିଲେ

ଏହା ପରେ ହରିଜନ ସେବକ ସଂଘର ଗଠନ କରାଯାଇଥିଲା ଛୁଆଁଛୁତି ଭେଦଭାବକୁ ଦୂର କରିବା ଏହାରମୂଳ ଲକ୍ଷ୍ୟ ଥିଲା ଏହି ସମୟରେ ହରିଜନ ନାମକ ଏକ ସାପ୍ତାହିକ ସମ୍ବାଦପତ୍ର ମଧ୍ୟ ପ୍ରକାଶ କରାଯାଇଥିଲା ଗାନ୍ଧିଜୀ ଦଳିତମାନଙ୍କୁ ହରିଜନ ଭାବେ ସମ୍ବୋଧନ କରୁଥିଲେ ହରିଜନ ଶବ୍ଦର ଅର୍ଥ ହେଉଛି ଭଗବାନଙ୍କର ସନ୍ତାନ

ଶାନ୍ତିନିକେତନଠାରେ ରବୀନ୍ଦ୍ରନାଥ ଠାକୁର କଳା ବସ୍ତ୍ର ପରିଧାନ କରି ଗାନ୍ଧିଜୀଙ୍କ ଅନଶନ ବିଷୟରେ ଏକ ସଭାରେ ଭାଷଣ ଦେଇଥିଲେ ଓ ଯୁଗଯୁଗରୁ ଚାଲିଆସିଥିବା ଛୁଆଁଛୁତି ଭେଦଭାବକୁ ଦୂର କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ ଅଛବମାନଙ୍କୁ ମନ୍ଦିରକୁ ଯାଇ ଦର୍ଶନ କରିବା ସର୍ବସାଧାରଣ କୂଅରୁ ପାଣିନେବା ଓ ସର୍ବସାଧାରଣ ସ୍ଥାନଗୁଡ଼ିକୁ ଯିବାକୁ ଦିଆଯାଇଥିଲା ବହୁସଂଖ୍ୟାରେ ହିନ୍ଦୁଧର୍ମର ନେତାମାନେ ଅଛବମାନଙ୍କ ପ୍ରତିନିଧିଙ୍କୁ ସାକ୍ଷାତ କରିଥିଲେ ଏବଂ ଏକ ବିକଳ୍ପ ଭୋଟ୍ଦାନ ଉପରେ ସହମତି ପ୍ରକାଶ ହୋଇଥିଲା ଓ ଗାନ୍ଧିଜୀ ତାଙ୍କର ଅନଶନ ଭଙ୍ଗ କରିବା ପୂର୍ବରୁ ବ୍ରିଟିଶ ସରକାରଙ୍କଠାରୁ ଅନୁମତି ସଂଗ୍ରହ କରାଯାଇଥିଲା ଗାନ୍ଧିଜୀ ସର୍ବଦା କହୁଥିଲେ ଯେପର୍ଯ୍ୟନ୍ତ ହିନ୍ଦୁଧର୍ମରେ ଛୁଆଁଚ୍ଛୁତି ଭେଦଭାବ ରହିଥିବ ସେ ପର୍ଯ୍ୟନ୍ତ ହିନ୍ଦୁଧର୍ମର ସଂଖ୍ୟାବହୁଳ ଲୋକ ତାଙ୍କର କିଛି ଲୋକଙ୍କୁ ଛୁଇଁଲେ ପାପର ଭାଗିଦାର ହେବାକୁ ବିଶ୍ୱାସ ରଖିବେ ଓ ଏହା ଦ୍ୱାରା କେବେ ସ୍ୱରାଜ ଆସିପାରିବ ନାହିଁ ସ୍ୱରାଜ ସବର୍ଣ୍ଣମାନଙ୍କ ପ୍ରତି ଯେତିକି ଗୁରୁତ୍ୱପୂର୍ଣ୍ଣ ଅସବର୍ଣ୍ଣମାନଙ୍କ ପ୍ରତି ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ଗାନ୍ଧିଜୀ କହିଥିଲେ

କୋର୍ଟ କହିଛନ୍ତି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କୌଣସି ପକ୍କା ପ୍ରମାଣ ନାହିଁ

ପ୍ରକାଶ ଜାବଡେକର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କରୋନା ମହାମାରୀ ସମୟରେ କେନ୍ଦ୍ରୀୟ ସାଧାରଣ ଉଦ୍ୟୋଗ ସିପିଇ ର କାର୍ଯ୍ୟଧାରାକୁ ପ୍ରଶଂସା କରିଛନ୍ତି ପିଏସ୍ୟୁର ଏକ କ୍ଷୁଦ୍ର ବିବରଣୀ ପୁସ୍ତକ ବିଲ୍ଡିଂ ସେଲ୍ଫ ରିଲିଆଣ୍ଟ ରିସର୍ଜେଣ୍ଟ ରେଜିଷ୍ଟିଙ୍ଗ୍ ଇଣ୍ଡିଆ' ଉନ୍କୋଚନ କରିବା ଅବସରରେ ସେ ପିଏସ୍ୟୁକ୍ ଦେଶର ଗର୍ବ ବୋଲି ଅଭିହିତ କରିଛନ୍ତି